ପିଏମ୍ ଉତ୍ତରାଖଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶରେ ବ୍ୟବସାୟକୁ ସହଜ କରିବାପାଇଁ ସରକାର ବହ୍ରପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ଆଜି ଅପରାହ୍ନରେ ଶ୍ରୀ ମୋଦି ଡେରାଡ଼ୁନ୍ଠାରେ ଉତ୍ତରାଖଣ୍ଡର ପ୍ରଥମ ପୁଞ୍ଜିନିବେଶକାରୀ ସମ୍ମିଳନୀକୁ ଉଦ୍ଘାଟନ କରି କହିଛନ୍ତି ଦେଶ ଏକ ବଡ଼ଧରଣର ପରିବର୍ତ୍ତନ ଦେଇ ଗତି କର୍ତ୍ଥି ଆଗାମୀ ଦିନମାନଙ୍କରେ ଭାରତ ବିଶ୍ୱ ଅଭିବୃଦ୍ଧିର ସାରଥି ହୋଇପାରିବ ବୋଲି ବିଶ୍ୱବାସୀ ଗ୍ରହଣ କରିଥିବା ବିଷୟ ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ତାଙ୍କ ସରକାର ଦେଶର ଶ୍ରଳ୍କ ବ୍ୟବସ୍ଥାରେ ସଂସ୍କାର ଆଣି ଏହାକୁ ତ୍ୱରିତ ଓ ସ୍ୱଚ୍ଛ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେବାଳିଆ ଓ ଋଣ ପରିଶୋଧ ଆଇନରେ ସଂସ୍କାର କରାଯିବା ସଙ୍ଗେ ସଙ୍ଗେ ଦେଶର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ମଜବୁତ୍ କରାଯିବାଦ୍ୱାରା ବ୍ୟବସାୟ ସହଜ ହୋଇପାରୁଛି ଶ୍ରୀ ମୋଦି କହିଛନ୍ତି ଦେଶର ଆର୍ଥକ ନିଅଣ୍ଟ ଅବସ୍ଥା ହ୍ରାସ ପାଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି

ଶ୍ରୀ ମୋଦି କହିଛନ୍ତି ନବଭାରତ ପୁଞ୍ଜିନିବେଶପାଇଁ ଏକ ବୃହତ୍ ଲକ୍ଷ୍ୟସ୍ଥଳୀ ଏବଂ ଲକ୍ଷ୍ୟସ୍ଥଳୀ ଉତ୍ତରାଖଣ୍ଡ ଏହାର ଆତ୍କା ମେକ୍ ଇନ୍ ଇଷ୍ଠିଆ ସଫଳତାଗୁଡ଼ିକ ବିଷୟରେ ପ୍ରଧାନମନ୍ତ୍ରୀ ବର୍ଷ୍ଣନା କରିଛନ୍ତି ପ୍ରେସିଡେଣ୍ଟ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ମଧ୍ୟ ଏସିଆ ରାଷ୍ଟ୍ର ତାଜିକିସ୍ତାନକୁ ତିନିଦିନିଆ ଗସ୍ତରେ ଯାଇ ରାଜଧାନୀ ଦୁସାନ୍ବେରେ ଆଜି ଅପରାହ୍ରରେ ପହଞ୍ଚୁଛନ୍ତି ତାଜିକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଜୋକିର୍ଜୋଡ଼ା ମହମ୍ମଦ ତୋୟର୍ ତାଙ୍କୁ ବିମାନ ବନ୍ଦରଠାରେ ସ୍ୱାଗତ ଜଣାଇଛନ୍ତି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମ୍ରେ ଓ ରାଜ୍ୟସଭା ସାଂସଦ ସମ୍ଶେର୍ ସିଂ ମନ୍ହସ୍ ରାଷ୍ଟ୍ରପତିଙ୍କ ସହ ପ୍ରତିନିଧି ମଣ୍ଡଳରେ ସାମିଲ୍ ଅଛନ୍ତି ଆସନ୍ତାକାଲି ତାଙ୍କୁ ପାରମ୍ପରିକ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଦୃତ୍ୱୀଭୂତ କରିବାପାଇଁ ଶ୍ରୀ କୋବିନ୍ଦ୍ ତାଜିକିସ୍ତାନର ସର୍ବୋଚ୍ଚ ନେତୃତ୍ୱଙ୍କ ସହ ସାକ୍ଷାତ୍ କରିବେ ଶ୍ରୀ କୋବିନ୍ଦ୍ ତାଜିକିସ୍ତାନ ରାଷ୍ଟ୍ରପତି ଇମାମୋଲି ରହମୋନ୍ ବାଚସ୍କତି ଶୁକୁରଜୋନ୍ କୁହୁରୋଭ୍ ଓ ନିମ୍ନ ସଦନର ବାଚସ୍କତିଙ୍କୁ ମଧ୍ୟ ସାକ୍ଷାତ୍ କରିବାର କାର୍ଯ୍ୟସ୍ଚୀ ରହିଛି ତାଜିକିସ୍ତାନ ପ୍ରଧାନମନ୍ତ୍ରୀ କୋହିର୍ ରସୁଲ୍କୋଡ଼ା ମଧ୍ୟ ଶ୍ରୀ କୋବିନ୍ଦ୍ଙ୍କୁ ସାକ୍ଷାତ୍ କରିବେ ଶ୍ରୀ କୋବିନ୍ଦ୍ଙ୍କ ଏହି ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ଆଞ୍ଚଳିକ ଓ ବହୁପକ୍ଷୀୟ ସହଯୋଗ ସଂକ୍ରାନ୍ତ ସବୁ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ଶ୍ରୀ କୋବିନ୍ଦ୍ ତାଜିକିସ୍ତାନ ଜାତୀୟ ବିଶ୍ୱ ବିଦ୍ୟାଳୟରେ ଆଧୁନିକ ସମାଜରେ ଧାର୍ମିକ କଠୋରବାଦ ଦମନ ଆହ୍ୱାନ ଶୀର୍ଷକ ଉପରେ ଉଦ୍ବୋଧନ ଦେବେ ଦୋସାନ୍ବେସ୍ଥିତ ମହାତ୍କାଗାନ୍ଧି ଓ ରବୀନ୍ଦ୍ରନାଥ ଟାଗୋରଙ୍କ ସ୍ମାରକୀସ୍ଥଳିରେ ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ

ଆଜି ସଂଧାରେ ସମ୍ମିଳନୀର ଏକ୍ଜିକ୍ୟୁଟିଭ କମିଟି ବୈଠକ ଅନୁଷ୍ଠିତ ହେବା ସହ ଆସନ୍ତାକାଲି ଏହି ସମ୍ମିଳନୀ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହେବ ଏହି ଚାରିଦିନିଆ ସମ୍ମିଳନୀରେ ଉତ୍ତର ପୂର୍ବାଞ୍ଚଳର ବିଭିନ୍ନ ସମସ୍ୟା ସହ ଯୋଗାଯୋଗ ଅର୍ଥନୈତିକ ବିକାଶ ଦକ୍ଷତା ବିକାଶ ମହିଳା ସଶକ୍ତିକରଣ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ଲୋକସଭା ବାଚସ୍ୱତି ସୁମିତ୍ରା ମହାଜନ ଏବଂ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆସନ୍ତାକାଲି ଏହି ସମ୍ମିଳନୀରେ ଯୋଗଦେବେ

ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ବର୍ଷା ଲାଗିରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ଚଚନା ଦେଇଛି ଲାକ୍ଷାଦ୍ୱୀପ ନିକଟରେ ଆରବ ସାଗରରେ ସୃଷ୍ଟ ଲଘୁଚାପ ଗତରାତିଠାରୁ ଘନୀଭୂତ ହୋଇ ଘର୍ଷ୍ଣିଝଡ଼ରେ ପରିଣତ ହେବା ପରେ ବର୍ତ୍ତମାନ ଓମାନ ଉପକୂଳ ଓ ୟେମେନ୍ ଆଡ଼କୁ ଗତି କରୁଛି ଏହି ଘର୍ଷିଝଡ଼ ସିଧାସଳଖ ଭାବେ କେରଳର କ୍ଷୟକ୍ଷତି ଘଟାଇ ନ ଥିଲେ ମଧ୍ୟ ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି କୌଣସି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବାପାଇଁ ରାଜ୍ୟ ସରକାର ହାଇଆଲର୍ଟ ଜାରି କରିଛନ୍ତି

ଶେଷ ଦର୍ଶନପାଇଁ ତାଙ୍କ ମରଶରୀରକୁ ଗୁଆହାଟୀର କସ୍ତୁରବା ଗାନ୍ଧି ଆଶ୍ରମରେ ରଖାଯାଇଛି ଆକି ରାତିରେ ତାଙ୍କର କର୍ମସ୍ଥଳୀ ନାଗାଲ୍ୟାଣ୍ଡର ଚୁଚୁଞ୍ଦିମ୍ଲ୍ୟାଙ୍ଗ୍କୁ ମରଶରୀରକୁ ନିଆଯିବ

ଗତ ଆଠ ଦଶନ୍ଧି ଧରି ଭାରତୀୟ ବିମାନ ବାହିନୀ ଦେଶର ନିରାପତ୍ତା ରକ୍ଷା ଦିଗରେ କାର୍ଯ୍ୟ କରିବା ସହ ପ୍ରଯ୍ୟକ୍ତି ବିଦ୍ୟାରେ ଉନ୍ନତ ହୋଇପାରିଛି ଭାରତୀୟ ଆକାଶ ସୀମାକୁ ସୁରକ୍ଷା ଦେବା ସହ କୌଣସି ପ୍ରାକୃତିକ ବିପଭି ସମୟରେ ସାହାଯ୍ୟ ଯୋଗାଇ ଦେବାରେ ବିମାନ ବାହିନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି ଏହି ଦିବସ ପାଳନ ଅବସରରେ ଆସନ୍ତାକାଲି ଗାଜିଆବାଦସ୍ଥିତ ଏୟାରଫୋର୍ସ ଷେସନ୍ ହିଶ୍ଡନ୍ଠାରେ ଏକ ଭବ୍ୟ ପରେଡ୍ ଉତ୍ସବର ଆୟୋଜନ କରାଯାଇଛି ଏହି ଅବସରରେ ବିମାନ ବାହିନୀ ପକ୍ଷରୁ ବିଭିନ୍ନ ରଣକୌଶଳ ପ୍ରଦର୍ଶନ କରାଯିବ ଜେକେ ଇଲେକ୍ସନ୍ ଜନ୍ମୁ କାଶ୍ମୀରରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ପୌରନିଗମ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି ଆସନ୍ତା ଦୁଇ ମାସ ପାଇଁ ବିଶେଷକରି କାଶ୍ମୀର ଅଞ୍ଚଳରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ରାଜ୍ୟପାଳ ସତ୍ୟପାଲ ମଲିକ୍ ଗତକାଲି ଶ୍ରୀନଗରଠାରେ ରାଜ୍ୟର ନିରାପତ୍ତା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଉତ୍ତରାଞ୍ଚଳ ଆର୍ମି କମାଣ୍ଡର ଲେଫ୍ଟନାଷ୍ଟ ଜେନେରାଲ୍ ରଣବୀର ସିଂ ଏହି ବୈଠକରେ ଉପସ୍ଥିତ ରହିଥିଲେ ସେନାବାହିନୀ ପୁଲିସ୍ ସିଆର୍ପିଏଫ୍ ବିଏସ୍ଏଫ୍ ଏବଂ ଅନ୍ୟାନ୍ୟ ସ୍ୱରକ୍ଷା ସଂସ୍କାର ବରିଷ୍ଣ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ

ପ୍ରଥମପର୍ଯ୍ୟୟ ଭୋଟ୍ଗ୍ରହଣ ପାଇଁ ଆଜି ପ୍ରଚାରକାର୍ଯ୍ୟ ଶେଷ ହୋଇଛି

ଇଣ୍ଟର୍ପୋଲ୍ ଚୀନ୍ ଇଷ୍ଟର୍ପୋଲ୍ର ଅଧ୍ୟକ୍ଷ ମେଙ୍ଗ୍ ହଙ୍ଗ୍ୱେ ଚୀନ୍ ଗସ୍ତରେ ଯାଇଥିଲାବେଳେ ନିଖୋଜ ହୋଇଥିବା ସଂକ୍ରାନ୍ତରେ ସୂଚନା ଯୋଗାଇଦେବାକୁ ଇଣ୍ଟର୍ପୋଲ୍ ପକ୍ଷରୁ ଚୀନ୍କୁ ସରକାରୀ ଭାବେ କୁହାଯାଇଛି ଇଣ୍ଟର୍ପୋଲ୍ ମହାସଚିବ ଜୁର୍ଗେନ୍ ଷକ୍ କହିଛନ୍ତି ହଙ୍ଗ୍ୱେଙ୍କ ସଂକ୍ରାନ୍ତରେ ଚୀନ୍ଠାରୁ ଆଇନ କାର୍ଯ୍ୟକାରୀ ସଂସ୍ତାଗୁଡ଼ିକ କରିଆରେ ସ୍ୱଷ୍ଠୀକରଣ ମଗାଯାଇଥିବା ସିଏନ୍ଏନ୍ ସମ୍ଭାଦ ସଂସ୍ଥା ଜଣାଇଛି ତେବେ ତାଙ୍କ ନିଖୋଜ ବିଷୟରେ ଏପର୍ଯ୍ୟନ୍ତ ଚୀନ୍ ସରକାରଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ ଚୀନ୍ର ସ୍ଥାନୀୟ ଗଣମାଧ୍ୟମଗୁଡ଼ିକ କହିଛନ୍ତି କେତେକ ଅନିର୍ଦ୍ଦିଷ୍ଟ କାରଣପାଇଁ ଚୀନ୍ ଶ୍ରୀ ମେଙ୍ଗ୍ଙ୍କ ଉପରେ ତଦନ୍ତ ଚଳାଇଛି

ଗତକାଲି ପ୍ରଧାନ ବିଚାରପତି ଜନ୍ ରୋବଟ ତାଙ୍କ ସାୟିଧାନିକ ଶପଥପାଠ କରାଇଛନ୍ତି

ହାଇସ୍କଲ ଓ କଲେଜରେ ପଢ଼ିଲାବେଳେ ତାଙ୍କ ବିରୁଦ୍ଧରେ ଏହି ଯୌନ ନିର୍ଯ୍ୟାତନା ଅଭିଯୋଗକୁ ସେ ରୋକଠୋକ୍ ଭାବେ ଅସ୍ୱୀକାର କରିଛନ୍ତି

ମାଲେସିଆର ଜୋହୋର ବରୁଠାରେ ଚାଲିଥିବା ଟୁର୍ଷ୍ଣାମେଣ୍ଟରେ ଏହା ଭାରତର ଦ୍ୱିତୀୟ ବିଜୟ

ଭାରତ ବର୍ତ୍ତମାନ ଛଅ ପଏଙ୍କ ପାଇ ପଏଙ୍କ ତାଲିକାର ଶୀର୍ଷରେ ରହିଛି ଭାରତ ଆସନ୍ତା ମଙ୍ଗଳବାର ଜାପାନ୍କୁ ଭେଟିବ

ଅନ୍ୟପକ୍ଷରେ ବାଳକ ବିଭାଗରେ ବେଲ୍ଜିୟମ୍ର ବେନ୍ ମାର୍ଟେନ୍ସ୍ ଟାଇଟଲ୍ ବିଜୟୀ ହୋଇଛନ୍ତି